ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ବିକାଶ ଲାଗି ଅଧିକ ଗବେଷଣା ନିମନ୍ତେ ଇଚ୍ଛକ ଗବେଷକଙ୍କ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଏକ ପୋର୍ଟାଲ୍ ଆଇ ଷ୍ଟେମ୍ର ଶୁଭ ଉନ୍କୋଚନ କରିବେ ଚଳିତବର୍ଷ ଏହି ବିଜ୍ଞାନ କଂଗ୍ରେସର ବାର୍ତ୍ତା ରହିଛି 'ଗ୍ରାମ୍ୟ ଉନ୍ନୟନ ଲାଗି ବିଜ୍ଞାନ ଓ ପ୍ରମ୍ଭକ୍ତିବିଦ୍ୟା

ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ଖାଦ୍ୟ ସ୍ୱରକ୍ଷା ଭେଷଜ ଜ୍ଞାନ କୌଶଳ ଭଳି କେତେକ ସ୍ୱତନ୍ତ୍ର ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ ମହିଳା କୃଷକ ଶିଶୁ ଓ ବିଜ୍ଞାନ କ୍ଷେତ୍ର ସହିତ କଡ଼ିତ ବିଶିଷ୍ଟ ବ୍ୟକ୍ତିମାନେ ଏହି ବିଜ୍ଞାନ କଂଗ୍ରେସ ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ବିମର୍ଷ କରିବେ

ବିଜ୍ଞାନ ଓ ପ୍ରଯ୍କ୍ତିବିଦ୍ୟା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ଉପରେ ଅଧିକ ଗୁର୍ରତ୍ୱ ଦେଇ ଏହି ଅଧିବେଶନରେ ପ୍ରଥମଥର ଲାଗି କୃଷକ ବିଜ୍ଞାନ କଂଗ୍ରେସର ଆୟୋଜନ କରାଯାଇଛି ସେହିଭଳି ଶିଶୁ ବିଜ୍ଞାନ କଂଗ୍ରେସ ମହିଳା ବିଜ୍ଞାନ କଂଗ୍ରେସ ପୂର୍ବତନ କ୍ରଳପତି ବିଜ୍ଞାନ କଂଗ୍ରେସ ଏବଂ ମେଗା ବିଜ୍ଞାନ ପ୍ରଦର୍ଶନୀ ପ୍ରାଇଡ୍ ଅଫ୍ ଇଣ୍ଡିଆ ଆଇଏସ୍ସି ଏକୁପୋ ମଧ୍ୟ ଏହି ଅଧିବେଶନ କାଳରେ ଅନ୍ଦୁଷ୍ଠିତ ହେବ ପିଏମ୍ ସିଏଏ ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କର୍ତ୍ତିବା ବ୍ୟକ୍ତିମାନଙ୍କ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାକିସ୍ତାନର ଏଭଳି ଅତ୍ୟାଚାର ବିର୍ରଦ୍ଧରେ ବିକ୍ଷୋଭ ପ୍ରଦର୍ଶିତ ହେବା ଉଚିତ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ପାକିସ୍ତାନ ସବୁବେଳେ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିର୍ଯାତନା ଦେଇ ଆସୁଥିବା ବେଳେ ସେହି ସଂଖ୍ୟାଲଘୁମାନଙ୍କୁ ସହାୟତା ଯୋଗାଇଦେବା ଆମମାନଙ୍କ କର୍ତ୍ତବ୍ୟ

ସେ ପୁଣି କହିଛନ୍ତି ଯେ ଏହି ଯୋଜନାକୁ ଯେଉଁସବୁ ରାଜ୍ୟଗୁଡ଼ିକ କାର୍ଯ୍ୟକାରୀ କରି ନାହାନ୍ତି ଚଳିତବର୍ଷ ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି

ଅମିତ ଶାହା ସିଏଏ ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜିକା ସଂପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଯୋଧପୁରଠାରୁ ଏକ ଜାତୀୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଏହି ଅବସରରେ ଶ୍ରୀ ଶାହା ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସେଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ଜନସମାବେଶରେ ନିଜର ମତ ରଖିବେ

ଦେଶର ସ୍ୱରାଷ୍ଟ୍ରମନ୍ତ୍ରୀ ହେବା ପରେ ଶ୍ରୀ ଶାହା ପ୍ରଥମଥର ଲାଗି ଆଜି ରାଜସ୍ଥାନରେ ଏହି ସାଧାରଣସଭାରେ ଯୋଗଦେଉଛନ୍ତି ସୂଚନାଯୋଗ୍ୟ ଯୋଧପୁରରେ ପାକିସ୍ଥାନରୁ ସର୍ବାଧିକ ଶରଣାର୍ଥୀ ରହୁଥିବା ବେଳେ ସେମାନେ ବହୁବର୍ଷ ଧରି ଭାରତର ନାଗରିକତା ପାଇବା ଲାଗି ଅପେକ୍ଷା କରି ରହିଛନ୍ତି ସିଡିଏସ୍ ମିଟିଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଭିନ୍ନ ବିଭାଗର ମୁଖ୍ୟମାନେ ନିଜ ଭିତରେ ସମନ୍ୱୟ ରକ୍ଷା କରିବା ସହ ସେମାନଙ୍କର ମତାମତ ପ୍ରଦାନ କରିବା ପାଇଁ ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ସିଡିଏସ୍ ଜେନେରାଲ୍ ବିପିନ୍ ରାଓ୍ୱତ ନିର୍ଦ୍ଦେଶ ଦେଇଛନ୍ତି କାର୍ଯ୍ୟଭାର ଗ୍ରହଣ କରିବା ପରେ ଗତ ବୁଧବାର ଦିନ ସମନ୍ଧିତ ପ୍ରତିରକ୍ଷା କର୍ମଚାରୀଙ୍କର ମୁଖ୍ୟାଳୟରେ ଶ୍ରୀ ରାଓ୍ୱତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନଙ୍କ ସହ ଏକ ବୈଠକ କରିଥିଲେ

ତେବେ ତିନି ବାହିନୀର କର୍ମଚାରୀମାନେ ତଟସ୍କରକ୍ଷା ବାହିନୀ ସହିତ ବିଚାର ବିମର୍ଶ କରି ସେମାନଙ୍କର ମତାମତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଦାନ କରିବା ପାଇଁ ଶ୍ରୀ ରାଓ ଗୁରୁତ୍ୱାରୋପ କରିଛନ୍ତି ସମ୍ବଳର ସର୍ବାଧିକ ଉପଯୋଗ ନିମନ୍ତେ ନିଷ୍କଭି ଗ୍ରହଣ କରାଯିବ ବୋଲି ଶ୍ରୀ ରାଓ୍ୱତ କହିଛନ୍ତି ଭିଭିଭୂମି ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମରେ ଅଧିକ ମାନବ ସମ୍ଭଳକୁ ବ୍ୟବହାର ନ କରି ଖର୍ଚ୍ଚ କାଟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ଉକୁଷ୍ଟ ଲକ୍ଷ୍ୟ ହାସଲ ଦିଗରେ ସିଡିଏସ୍ ଏହି କାର୍ଯ୍ୟ ପାଇଁ ସବୁ କର୍ମଚାରୀମାନଙ୍କର ସାହାଯ୍ୟ ସହଯୋଗ ଏବଂ ପରାମର୍ଶ ପାଇଁ ଗୁରୁତ୍ୱାରୋପ କରିଛନ୍ତି

ଗତକାଲି ନୂଆଦିଲ୍ଲୀଠାରେ ଓପନ୍ ଏକ୍ରିଏଜ୍ ଲାଇସେନ୍ସିଂ ଯୋଜନା ଅଧୀନରେ ଅନୁଷ୍ଠିତ ଓଏଲ୍ଏପି ନିଲାମୀର ଚତୁର୍ଥ ପର୍ଯ୍ୟାୟରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି

ହେଲ୍ଥ ମିନିଷ୍ଟର କୋଟା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହିତ ଗତକାଲି କୋଟାରେ ହୋଇଥିବା ଶିଶୁ ମୃତ୍ୟୁ ସଂପର୍କରେ ଆଲୋଚନା କରିଛନ୍ତି ଏଭଳି ଘଟଣାର ନିରାକରଣ କରିବା ଦିଗରେ କେନ୍ଦ୍ର ସରକାର ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଡକ୍ର ହର୍ଷବର୍ଦ୍ଧନ କହିଛନ୍ତି ଏହି ଘଟଣାର କାରଣ ସଂପର୍କରେ ତଦନ୍ତ କରିବା ସହ ଏହାର ପ୍ରତିକାର ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଖୁବ୍ ଶୀଘ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ଡାକ୍ତରୀ ବିଶେଷଜ୍ଞ ଦଳ ପଠାଯିବ ଯୋଧପୁରସ୍ଥିତ ଏମ୍ମ ଏବଂ ଜୟପୁର ସ୍ୱାସ୍ଥ୍ୟ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ବିଶେଷଜ୍ଞମାନେ ଏହି ଦଳରେ ସ୍ଥାନ ପାଇଛନ୍ତି ଆଜି ଏହି ଡାକ୍ତରୀ ବିଶେଷଜ୍ଞ ଦଳ କୋଟାରେ ପହଞ୍ଚୁବେ ବୋଲି ଜଣାଯାଇଛି

ଏଶିକି ପୂର୍ବର୍ ଥିବା ସମସ୍ତ ହେଲ୍ପ୍ ଲାଇନ୍ ନମ୍ଘରଗୁଡ଼ିକ ଅକାମୀ ହୋଇଯିବ ରେଳଯାତ୍ରା ସମୟରେ ଏହି ନମ୍ଭରକୁ ସଂଯୋଗ କରିବାରେ ସୁବିଧା ହେବ ଏବଂ ଯାତ୍ରୀମାନଙ୍କୁ ଏହା ମନେରଖିବାରେ ସହଜ ହେବ

ସେହିଭଳି ଯେକୌଣସି ମୋବାଇଲ୍ ଫୋନ୍ରୁ ଏହି ନୟରକୁ ସଂଯୋଗ କରାଯାଇ ପାରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ରେକ୍ସ ୟୁଏସ୍ ଏମ୍ଘାସି ଇରାକର ବାଗଦାଦଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଦୃତାବାସ ଉପରେ ହୋଇଥିବା ଆକ୍ମଣକୁ ସାଉଦି ଆରବ ଏବଂ ବାହାରିନ୍ ମିଳିତ ଭାବେ ଦୂଢ଼ ନିନ୍ଦା କରିଛନ୍ତି ଗତ ସୋମବାର ଦିନ ଆମେରିକା ପକ୍ଷର୍ଚ କାତାଇବ୍ ହେଜବୁଲା ସଶସ୍ତ ବାହିନୀ ପକ୍ଷରୁ ଆକାଶମାର୍ଗରେ ଆକ୍ରମଣ ସମୟରେ ହଜାର ହଜାର ଇରାନ ସଶସ୍ତ୍ରବାହିନୀ ଏବଂ ସେମାନଙ୍କ ସମର୍ଥକମାନେ ବାଗଦାଦସ୍ତିତ ଆମେରିକା ଦତାବାସ ଉପରେ ଭଙ୍ଗାର୍ଜା କରିଥିଲେ ତେବେ ସାଉଦି ଆରବର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଘଟଣାର ଦୂଢ଼ ନିନ୍ଦା କରିବା ସହ କହିଛନ୍ତି ଯେ ଆନ୍ତର୍ଜାତିକ ନୀତି ଏବଂ ପ୍ରଥାର ଏହା ଦୂଢ଼ ବିରୋଧୀ ଏହିଭଳି ସଂକଟ ସମୟରେ ଇରାକର ଜନସାଧାରଣ ଦାୟିତ୍ୱ ସଂପନ୍ନ ସଂଯମ ଆଚରଣ ଆପଣେଇବା ଉପରେ ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି

ବିଶିଷ୍ଟ ଗାନ୍ଧିବାଦୀ ଗିରିଶ୍ୱର ମିଶ୍ର ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟଅତିଥିଭାବେ ଯୋଗ ଦେବେ

ଖେଲୋ ଇଣ୍ଡିଆ ଆସନ୍ତା ଦଶ ତାରିଖରୁ ଆସାମର ଗୌହାଟୀରେ ଆରମ୍ଭ ହେବାକୁ ଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଜୋରଦାର ଚାଲିଛି

ଆସାମ କ୍ରୀଡ଼ା କର୍ତ୍ତୃପକ୍ଷଙ୍କ ମହାନିର୍ଦ୍ଦେଶକ ଓଙ୍କାର କେଡ଼ିଆ ଓ ସାମାଜିକ କଲ୍ୟାଣ ବିଭାଗ ସଚିବ ହେମେନ ଦାସ ଗତ ସନ୍ଧ୍ୟାରେ ଗୌହାଟୀସ୍ଥିତ ଆକାଶବାଣୀର ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଏହି ସ୍ବଚନା ଦେଇଛନ୍ତି